ଏହିସବୁ ଟ୍ରେନ୍ଗୁଡ଼ିକ ଦେଶର ବିଭିନ୍ନ ଭାଗର ପର୍ଯ୍ୟଟକମାନଙ୍କୁ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଆସିବାରେ ସହାୟକ ହେବ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଏହା ଆମ ପାଇଁ ଏକ ଐତିହାସିକ ଦିନ କାରଣ ଆଜି 'ଏକ୍ ଭାରତ୍ ଶ୍ରେଷ୍ ଭାରତ୍'ର ସୌନ୍ଦର୍ଯ୍ୟ ପ୍ରତିଫଳିତ ହେଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ହେଉଛି ଭାରତୀୟ ରେଳ ମିଶନ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଲକ୍ଷ୍ୟର ସମିଶ୍ରଣ ହୋଇପାରିଛି କେଓ୍ୱାଡିଆ ଭଳି କୌଣସି ସ୍ଥାନ ନାହିଁ ଏବଂ ଏହା ଷ୍ଟାଚ୍ୟୁ ଅଫ୍ ୟୁନିଟି ଓ ସର୍ଦ୍ଦାର ସରୋବର ଡ୍ୟାମ୍ ଦ୍ୱାରା ଚିହ୍ନଟ ହେଉଛି

ଦେଶର ବିଭିନ୍ନ ସ୍ଥାନର ପର୍ଯ୍ୟଟକ କେୱାଡିଆ ପରିଦର୍ଶନ କରୁଛନ୍ତି ଏବଂ ଷ୍ଟାଚ୍ୟୁ ଅଫ୍ ଲିବର୍ଟୀ ଠାରୁ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି ବୋଲି ଶ୍ରୀ ମୋଦି ଏହି ଅବସରରେ କହିଛନ୍ତି ତେବେ ଏହି ରେଳ ସଂଯୋଗୀକରଣ ଦ୍ୱାରା କେବଳ ପର୍ଯ୍ୟଟକମାନେ ଲାଭାନ୍ୱିତ ହେବେ ନାହିଁ ବର୍ଚ୍ଚ ଏହା କେୱାଡିଆର ଆଦିବାସୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଭାରତୀୟ ରେଳବାଇର ଆଧୁନିକୀକରଣ କରିବା ସହ ରେଳବାଇ କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ଧ୍ୟାନ ଦେଉଛନ୍ତି ଭାରତୀୟ ରେଳବାଇ କେବଳ ନୂତନ ଆତ୍ମନିର୍ଭର ପ୍ରଯୁକ୍ତି ବିଦ୍ୟା ବ୍ୟବହାର ନ କରି ବର୍ଚ ଏହା ପରିବେଶ ଅନୁକୂଳ ହେବା ପାଇଁ ଆମେ ସୁନିଶ୍ଚିତ କରିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧ ଭାବେ ଅର୍ଥନୀତି ଓ ପରିବେଶକୁ କିଭଳି ଏକତ୍ର ବିକଶିତ କରାଯାଇପାରିବ କେୱାଡିଆ ହେଉଛି ତାହାର ଏକ ଉକ୍ଷ୍ଟ ଉଦାହରଣ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ରେଳମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଡାଭୋଇ ଚାନ୍ଦୋଡ୍ ବ୍ରଡ୍ଗେଜ୍ ରେଳ ଲାଇନ୍ର ଉଦ୍ଘାଟନ କରିଛନ୍ତି ଏତଦ୍ବ୍ୟତୀତ ଶ୍ରୀ ମୋଦୀ ଚାନ୍ଦୋଡ୍ କେବାଡ଼ିଆ ନ୍ୟୁ ବ୍ରଡ୍ଗେଜ୍ ରେଳ ଲାଇନ୍ ନୂତନଭାବେ ବିଦ୍ୟୁତକରଣ ହୋଇଥିବା ପ୍ରତାପ ନଗର କେବାଡ଼ିଆ ସେକ୍ସନ୍ ଓ ଡାଭୋଇ ଚାନ୍ଦୋଡ୍ ଓ କେବାଡ଼ିଆରେ ସ୍ଥାପିତ ନୂଆ ଷ୍ଟେସନ୍ଗୁଡ଼ିକର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ରେଳବାଇର ଆଧୁନିକୀକରଣ କାର୍ଯ୍ୟ ଅବ୍ୟାହତ ରହିଥିବାବେଳେ ଏଥିନିମନ୍ତେ ସରକାର ନୂତନ ପ୍ରଯୁକ୍ତି ବିଦ୍ୟା ଉପରେ ଧ୍ୟାନ ଦେଇଛନ୍ତି ଭାରତୀୟ ରେଳବାଇ କୋଭିଡ ନାଇଷ୍ଟିନ ମହାମାରୀ ସଂକ୍ରମଣ ଭଳି କଠିନ ସମୟରେ ମଧ୍ୟ ଏହାର ସମସ୍ତ ମହତାକାଂକ୍ଷୀ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ କରିବାକୁ ସମର୍ଥ ହୋଇଥିଲା

ଭାରତରତ୍ନ ଏମଜି ରାମଚନ୍ଦ୍ରନଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରି ଶ୍ରୀ ମୋଦୀ କହିଛନ୍ତି ଯେ ଆଜି କେଭାଡିଆ ଅଭିମୁଖେ ଯାଉଥିବା ଗୋଟିଏ ଟ୍ରେନ ପୁରାଟଚି ତଲାଇଭା ଡକ୍ଟର ଏମଜି ରାମଚନ୍ଦ୍ରନ କେନ୍ଦ୍ରୀୟ ରେଳଷ୍ଟେସନରୁ ଆସୁଛି ସେ ପୁଣି କହିଛନ୍ତି ଯେ ଏହା ଏକ ଖୁସିର ବିଷୟ ଆଜି ହେଉଛି ଭାରତରତ୍ନ ପୁରସ୍କାରପ୍ରାପ୍ତ ଏମଜିଆରଙ୍କ ଜନ୍ମବାର୍ଷିକୀ ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି ଯେ ରାଜ୍ୟ ପାଇଁ ଆଜି ଏକ ଐତିହାସିକ ଦିନ ସେ କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ଷ୍ଟାଚ୍ୟୁ ଅଫ ୟୁନିଟ୍ ପାର୍ଶ୍ୱରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ଯାହା ସ୍ଥାନୀୟ ଆଦିବାସୀମାନଙ୍କୁ ରୋଜଗାର ଏବଂ ଜୀବିକା ଯୋଗାଇ ଦେବାରେ ସହାୟକ ହେବ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ସେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଟ୍ରେନଗୁଡିକରେ କେଭାଡିଆ ବାରଣାସୀ ମହାମାନା ସାପ୍ତାହିକ ଏକ୍ଟପ୍ରେସ ପ୍ରତିଦିନ ଚାଲିବାକୁ ଥିବା ଦାଦର କେଭାଡିଆ ଏକ୍କପ୍ରେସ ଅହମ୍ମଦାବାଦ କେଭାଡିଆ ଜନସପ୍ତାଦ୍ଦୀ ଏକ୍କପ୍ରେସ କେଭାଡିଆ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ କେଭାଡିଆ ରେୱା ଅନ୍ତର୍ଭୁକ୍ତ ସପ୍ତାହିକ ଏକ୍ସପ୍ରେସ ଚେନ୍ନାଇ କେଭାଡିଆ ସପ୍ତାହିକ ଏକ୍ସପ୍ରେସ ପ୍ରତାପନଗର କେଭାଡିଆ ପ୍ରତିଦିନିଆ ମେମୁ ଟ୍ରେନ ଏବଂ କେଭାଡିଆ ପ୍ରତାପ ନଗର ମେମୁ ଟ୍ରେନ ଚଳାଚଳ କରିବ ବୋଳି ରେଳ ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି

ଗତକାଲି ଏହି ବୃହତ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଥିଲେ

ପିଏମ୍ ଷ୍ଟାର୍ଟଅପ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ଷ୍ଟାର୍ଟଅପ୍ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଗତ ସନ୍ଧ୍ୟାରେ ଷ୍ଟାର୍ଟଅପ୍ ଭାରତ ଆର୍ନ୍ତଜାତୀୟ ଶିଖର ସମ୍ମିଳନୀ 'ପ୍ରାରମ୍ଭ'କୁ ଭିଡିଓ କନ୍ଫରେନ୍ ି ମାଧ୍ୟମରେ ସମ୍ବୋଧୂତ କରି ପ୍ଧାନମନ୍ତ୍ରୀ କହିଚ୍ଚନ୍ତି ଷ୍ଟାର୍ଟଅପ କ୍ଷେତ୍ଗ୍ରଡିକ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ହୋଇଛି ସେ କହିଛନ୍ତି କରୋନା ମହାମାରୀ ସଂକ୍ରମଣ ସମୟରେ ଷ୍ଟାର୍ଟ୍ଅପ୍ ଗୁଡ଼ିକ ସାନିଟାଇଜର ପିପିଇ କିଟ୍ ଯୋଗାଇବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଣ୍ଟିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଷ୍ଟାର୍ଟଅପ୍ଗୁଡିକ ଘରେ ଘରେ ଔଷଧ ସଉଦାପତ୍ର ଭଳି ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ସହ ସମ୍ମୁଖ ଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ଯାତାୟାତ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାଭିତ୍ତିକ ସାମଗ୍ରୀ ପ୍ରସ୍ତୁତ କରିବାରେ ବେଶ୍ ସହାୟକ ହୋଇପାରିଥିଲେ

ଚଳିତବର୍ଷ ମାର୍ଚ୍ଚ ମାସରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ମହୋତ୍ସବରେ ଶ୍ରୀ ଚାଟାର୍ଜୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ